ଦଶହରା ରାଜନାଥ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଭାରତ ପାକିସ୍ତାନ ସୀମାରେ ପହରା ଦେଉଥିବା ସୀମାନ୍ତ ସୁରକ୍ଷା ବାହିନୀ ଯବାନମାନଙ୍କ ସହ ସମୟ ବିତାଇବାପାଇଁ ଆସନ୍ତା ଗ୍ରର୍ରବାର ଦିନ ରାଜସ୍ଥାନର ବିକାନିର୍ ଯିବେ ସେଠାରେ ସେ ଯବାନମାନଙ୍କ ସହ ଦଶହରା ପର୍ବ ଉପଲକ୍ଷେ ଶସ୍ତ ପୂଜାରେ ଅଂଶଗ୍ରହଣ କରିବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ପାକିସ୍ତାନ ସହ ସମ୍ଭେଦନଶୀଳ ସୀମାରେ ଯବାନମାନଙ୍କ ସହ ଉତ୍ସବରେ ଯୋଗଦେବା କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଏହା ପ୍ରଥମ ଘଟଣା ଶ୍ରୀ ସିଂ ମୌଳିକଡାଞ୍ଚା ବିକାଶର ପ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିବେ ଗତବର୍ଷ ଶ୍ରୀ ସିଂ ଉତ୍ତରାଖଣର ଭାରତ ଚୀନ୍ ସୀମାରେ ସଯୋଶୀମଠ ଠାରେ ଦଶହରା ପର୍ବ ପାଳନ କରିଥିଲେ ଭାଇସ୍ ପ୍ରେସିଡେଣ୍ଟ ଆଇଆଇଟି ସାଧାରଣ ଲୋକ କୃଷକ ଏବଂ ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଶିବାପାଇଁ ନୂଆ କାରିଗରି ଜ୍ଞାନକୌଶଳକୁ ଉପଯୋଗ କରିବା ସକାଶେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଇଞ୍ଜିନିୟର୍ ଏବଂ ବୈଷୟିକ ବିଶେଷଜ୍ଞମାନଙ୍କୁ ପରାମର୍ଶ ଦେଇଛନ୍ତି

ସେ କହିଛନ୍ତି ବିଜ୍ଞାନ ଓ କାରିଗରୀ ବିଦ୍ୟା ଲୋକମାନଙ୍କ ଜୀବନରେ ଉନ୍ନତି ଆଶିବା ଉଚିତ ଶିକ୍ଷା ଉଚ୍ଚମାନର ଚିକିତ୍ସା ଏବଂ ଠିକଣା ସମୟରେ ସଠିକ୍ ସୂଚନା ପ୍ରଦାନ ସରକାରୀ ସେବା ତଥା ଇ ପ୍ରଶାସନ ଆଦି ସେବା କ୍ଷେତ୍ରରେ ଉପଲହ୍ଧତା ବୃଦ୍ଧି କରିବା ପ୍ରତି ସେ ଗୁରୁତ୍ୱ ଆରୋପ କରିଛନ୍ତି ଶ୍ରୀ ନାଇଡୁ କହିଛନ୍ତି ଅତ୍ୟାବଶ୍ୟକ ସମ୍ଭଳ ଦେଶର ଅନେକ ଲୋକଙ୍କ ପାଖରେ ପହଞ୍ଚପାରୁ ନାହିଁ ସମାଜର ଅବହେଳିତ ଶ୍ରେଣୀର ଲୋକମାନଙ୍କର ଜୀବନର ମାନଦଣ୍ଡରେ ଉନ୍ନତି ଆଣିବାପାଇଁ ନିରବଚ୍ଛିନ୍ନ ଭାବରେ ଉଦ୍ୟମର ଆବଶ୍ୟକତା ପ୍ରତି ଶ୍ରୀ ନାଇଡୁ ଗୁରୁତ୍ୱ ଆରୋପ କରିଛନ୍ତି ଉପରାଷ୍ଟ୍ରପତି କହିଛନ୍ତି ନୂଆ ଚିନ୍ତାଧାରାଗୁଡ଼ିକୁ ବାସ୍ତବ ରୂପ ଦେବାପାଇଁ ଯୁବ ଉଦ୍ଭାବକମାନଙ୍କୁ ସବୁ ସାଧନ ଯୋଗାଇ ଦେବାର ଆବଶ୍ୟକତା ରହିଛି ସିସିସି ରାଓ୍ୱତ୍ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଓପି ରାଓ୍ୱତ୍ କହିଛନ୍ତି ସବୁ ଭୋଟ୍ଗ୍ରହଣ ମେସିନ୍ଗୁଡ଼ିକ ସମ୍ପୂର୍ଣ୍ଣ ନିରାପଦ ଏବଂ ଏଥିରେ କଦାପି ହେର୍ଫେର୍ କରାଯାଇପାରିବ ନାହିଁ

ସେ କହିଛନ୍ତି ଭୋଟର୍ ତାଲିକାକୁ ନିର୍ଭୁଲ୍ କରିବା ସହିତ ଜାଲ୍ ଭୋଟ୍ଗୁଡ଼ିକୁ ଉଚ୍ଛେଦ କରିବାପାଇଁ ଆୟୋଗ ପକ୍ଷରୁ ସକାରାତ୍ମକ ପଦକ୍ଷେପ ନିଆଯାଇଛି ନିର୍ବାଚନ ସମୟରେ ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ରୋକିବାପାଇଁ କୌଣସି ପ୍ରକାର ସାମାଜିକ ଗଣମାଧ୍ୟମରେ ଯେପରି ପ୍ରତିକୃଳ ପ୍ରଚାର ନ ହୁଏ ତାହାକୁ ନିର୍ଣ୍ଣିତ କରାଯିବ

ସ୍ଥାନୀୟ ଗଣମାଧ୍ୟମଗୁଡ଼ିକରେ ଏହି ଖବର ପ୍ରକାଶ ପାଇଲା ପରେ ରାଜ୍ୟ ସରକାର ଗତକାଲି ଏକ ଉଦ୍ଧାରକାରୀ ଟିମ୍କୁ ପଠାଇଥିଲେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଏବଂ ରାଇଘର ବ୍ଲକ୍ ସୀମାରେ ଅବସ୍ଥିତ ସେହି ଗାଁ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ରହିଛି

ତିତ୍ଲୀ ଘୂର୍ଷିଝଡ଼ ପରେ ମୃଷଳ ଧାରାରେ ବର୍ଷା ଯୋଗୁଁ ଓଡ଼ିଶାର ଉତ୍ତରାଞ୍ଚଳ କିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତି ସଙ୍କଟଜନକ ରହିଛି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି

ଭାରତ ଚୀନ୍ ଏବଂ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ତ୍ରିପକ୍ଷୀୟ ସହଯୋଗରେ ଏହି ଭାରତ ଚୀନ୍ ମିଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ଚୀନ୍ର ୱାହାନ୍ ସହରରେ ଏପ୍ରିଲ୍ ମାସରେ ହୋଇଥିବା ଅନୌପଚାରିକ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ର ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହି ମିଳିତ କାର୍ଯ୍ୟକ୍ରମର ଆରମ୍ଭ ନେଇ ବ୍ରଝାମଣା ହୋଇଥିଲା

ଜିଲ୍ଲା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚ ଆହତ ଲୋକଙ୍କୁ ରାଜନନ୍ଦନ ଗାଁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମୁଖ୍ୟମନ୍ତ୍ରୀ ରମଣ ସିଂ ଶୋକାକ୍ଳ ପରିବାରକ୍ତ ସମବେଦନା ଜଣାଇଛନ୍ତି

ଗତକାଲି ପ୍ରବଳ ବର୍ଷା ଓ ଅତ୍ୟନ୍ତ ଥଣ୍ଡା ପବନ ବହିବାରୁ ଉଦ୍ଧାରକାରୀ ହେଲିକପୁର ମଳ ଶିବିରରେ ଓହ୍ଲାଇପାରି ନ ଥିଲା ଆମର ସମ୍ଭାଦଦାତା କଣାଇଛନ୍ତି ଗତ ଶୁକ୍ରବାର ଦିନ ଅତ୍ୟନ୍ତ ଭୟଙ୍କର ବରଫ ଝଡ଼ରେ ପବର୍ତାରୋହୀମାନଙ୍କର ଶିବିର ଧ୍ୱଂସ ହୋଇଯାଇଥିଲା

ଭୂତାଣୁ ସଂକ୍ରମଣ ସହରର ସିନ୍ଧି କ୍ୟାମ୍ପ୍ ବିଦ୍ୟାଧର ନଗର ବାଇନାଡ଼୍ ରୋଡ଼୍ ଏବଂ ସଙ୍ଗନର୍ ରୋଡ଼୍ ଅଞ୍ଚଳକୁ ବ୍ୟାପିଥିବା ଜଣାପଡ଼ିଛି

ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍ ଫାଇନାଲ୍କୁ ଉଠିଛନ୍ତି